ଉତ୍ତର କାଶ୍ମୀର୍ର କୁପ୍ୱାଡ଼ା କିଲ୍ଲା ଅନ୍ତର୍ଗତ କେରାନ୍ ସେକ୍ଟର ନିକଟସ୍ଥ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଏହିସବୁ ମୃତଦେହ ଗତ ସନ୍ଧ୍ୟାରୁ ପଡ଼ି ରହିଛି ଶ୍ରୀନଗର ଭିଭିକ ପ୍ରତିରକ୍ଷା ମୁଖପାତ୍ର କର୍ଷେଲ୍ ରାଜେଶ୍ କାଲିଆ କହିଛନ୍ତି କେରନ୍ ସେକ୍ଟର୍ରେ ରହିଥିବା ମୂତଦେହଗୁଡ଼ିକର ଅନ୍ତିମ ସକ୍କାର ପାଇଁ ନେଇଯିବାକୁ ଭାରତୀୟ ସେନା ଗତ ସନ୍ଧ୍ୟାରେ ପାକିସ୍ତାନ ସେନାକୁ କହିଥିବାବେଳେ ଏପର୍ଯ୍ୟନ୍ତ ଏବାବଦରେ କୌଣସି ଜବାବ୍ ମିଳି ନାହିଁ

ପିଏମ୍ ୱାର୍କସପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଚାଲିଥିବା ବିଜେପି ସାଂସଦମାନଙ୍କ ଦୁଇଦିନିଆ କର୍ମଶାଳାର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେବେ ଶ୍ରୀ ମୋଦି 'ଅଭ୍ୟାସ ବର୍ଗ' ନାମକ ଏହି କର୍ମଶାଳାକୁ ଗତକାଲି ଉଦ୍ଘାଟନ କରିଥିଲେ ସାଂସଦମାନଙ୍କ ମଧ୍ୟରେ ଶୃଙ୍ଖଳା ମନୋଭାବ କାଗ୍ରତ କରାଇବା ଏବଂ ସଂସଦ ବାହାରେ ଓ ଭିତରେ ସେମାନଙ୍କ ଆଚରଣ ଓ ବ୍ୟବହାର ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଆୟୋଜନ କରାଯାଇଛି ଅନ୍ୟମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଦଳର କାର୍ଯ୍ୟକାରୀ ସଭାପତି କେପି ନଡ୍ଡା ଏହି କର୍ମଶାଳାରେ ଉଦ୍ବୋଧନ ଦେଇଛନ୍ତି

ଆଜି ଲକ୍ଷ୍ରୌସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ଭାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ସୋନ୍ଭଦ୍ରା ଜିଲ୍ଲା ମାଜିଷ୍ଟ୍ରେଟ୍ ଅଙ୍କିତ କୁମାର ଅଗ୍ରୱାଲ୍ ଓ ପୁଲିସ୍ ଅଧୀକ୍ଷକ ସଲ୍ମନ୍ ତାଜ୍ ପାଟିଲ୍ଙ୍କ ବିର୍ଦ୍ଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି ସେହି ଦୂଇ ଜଣଙ୍କୃ ତ୍ରରନ୍ତ କାର୍ଯ୍ୟରୁ ବରଖାସ୍ତ କରାଯିବା ସହ ଏସ୍ ରାଜଲିଙ୍ଗମ୍ଙ୍କୁ ଜିଲ୍ଲାର ନୂଆ ମାଜିଷ୍ଟ୍ରେଟ୍ ଓ ପ୍ରଭାତ ଚୌଧୁରୀଙ୍କୁ ନୂଆ ଏସ୍ପି ଭାବେ ଅଧିଷ୍ଠିତ କରାଯାଇଛି

ଭାଇସ୍ ପ୍ରେସିଡେଣ୍ଟ ପାଟନା ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆଜି ପାଟ୍ନା ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ପାଠାଗାରର ଶତବାର୍ଷିକୀ ଉହବକୁ ଉଦ୍ଘାଟନ କରିଛନ୍ତି ଶ୍ରୀ ନାଇଡୁ ପାଠାଗାରରେ ଥିବା ବିରଳ ପାଣ୍ଟୁଲିପିଗୁଡ଼ିକୁ ଦେଖିଥିଲେ ପରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ସମୃଦ୍ଧ ପାଠାଗାରଗୁଡ଼ିକ ହେଉଛି ଜ୍ଞାନର ମନ୍ଦିର ସମାଜର ଉନ୍ନତି ପାଇଁ ପାଟ୍ନା ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟରେ ଥିବା ବିରଳ ପାଣ୍ଟୁଲିପିଗୁଡ଼ିକ ଭବିଷ୍ୟତ ପିଢ଼ିପାଇଁ ସହାୟକ ହେବ ବୋଲି ଶ୍ରୀ ନାଇଡୁ ମତ ଦେଇଥିଲେ ଏଚ୍ଆର୍ଡି ମିନିଷ୍ଟର ଆଇଆଇଟି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ଗବେଷକ ଓ ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ଭାରତର ପୂର୍ବଗୌରବ ଫେରାଇ ଆଣିବାକୁ ଉଦ୍ୟମ କରିବା ଉଚିତ ଦିଲ୍ଲୀସ୍ଥିତ ଆଇଆଇଟିର ଏକ ଟେକ୍ସୋଲୋଜି ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିବା ସହ ଅଭିନବ ବୈଜ୍ଞାନିକ ଓ ପ୍ରଯୁକ୍ତିର ଉଭାବନ ଦିଗରେ ମନୋନିବେଶ କରିବାକୁ ପରାମର୍ଶ ଦେଇଛନ୍ତି

ଏହା ହେଉଛି ଏହି କ୍ଷେପଣାସ୍କର ଦ୍ୱିତୀୟ ପରୀକ୍ଷଣ

ଡିଆର୍ଡିଓ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ର ମିଳିତ ସହଯୋଗରେ ଏହି କ୍ଷେପଣାସ୍ତ ସମ୍ପର୍ଶ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଏହି କ୍ଷେପଣାସ୍ତ ତ୍ୱରିତ ପ୍ରତିକ୍ରିୟାଶୀଳ ନେଟ୍ୱର୍କ କୈନ୍ଦ୍ରିକ ମିଜାଇଲ୍ ସିଷ୍ଟମ୍ ଯାହା ଗତିଶୀଳ ଥିବା ଅବସ୍ଥାରେ ଶତ୍ରର ଯୁଦ୍ଧ ବିମାନ ଓ କ୍ଷେପଣାସ୍ତକୁ ଠାବ କରିପାରିବ

ଏହି ଛବିରେ ପୃଥିବୀର ରଙ୍ଗ ପୃଥକ୍ ପ୍ରତୀୟମାନ ହେଉଛି

ଏଠାରେ ପହଞ୍ଚବା ପରେ ଏହାର କ୍ୟାମେରାରୁ ଚନ୍ଦ୍ରର ଦୂଶ୍ୟ ଅତୀବ ରମଣୀୟ ହେବ ବୋଲି ଅନ୍ତମାନ କରାଯାଉଛି ଡକୁର୍ସ ଷ୍ଟ୍ରାଇକ୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏବଂ ଏମ୍ସ୍ ଓ ସଫଦରଗଞ୍ଜ ଆବାସିକ ଡାକ୍ତର ସଂଘ ମଧ୍ୟରେ ବୈଠକ ପରେ ଅଖିଳ ଭାରତ ଭେଷଜ ଗବେଷଣା ପ୍ରତିଷ୍ଠାନର ଆବାସିକ ଡାକ୍ତରମାନେ ଆଜି ସେମାନଙ୍କ ଧର୍ମଘଟ ପ୍ରତ୍ୟାହାର କରି ନେଇଛନ୍ତି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଆବାସିକ ଡାକ୍ତର ସଂଘଗୁଡ଼ିକର ପ୍ରତିନିଧିମାନଙ୍କୁ ଭେଟିଥିଲେ କାତୀୟ ମେଡିକାଲ୍ କମିଶନ୍ ବିଲ୍କୁ ନେଇ ଥିବା ସମସ୍ତ ସନ୍ଦେହ ଓ ପ୍ରଶ୍ରବାଚୀକୁ ଡକୁର ବର୍ଦ୍ଧନ ଦୂର କରିଥିଲେ

ଆବାସିକ ଡାକ୍ତର ସଂଘ କହିଛି ଆର୍ଡିଏ ଓ ଏମ୍ସ୍ର ସାଧାରଣ ପରିଷଦ ବୈଠକ ଆଜି ଡକାଯାଇଥିଲା ସଂଘର କାର୍ଯ୍ୟକାରୀ କମିଟି ଆନ୍ଦୋଳନ ପ୍ରତ୍ୟାହାର କରିବା ନିଷ୍କଭି ସାଧାରଣ ପରିଷଦକୁ ଜଣାଇବା ସହ ଆନ୍ଦୋଳନ ସମୟକୁ କାର୍ଯ୍ୟରେ ଯୋଗଦେବା ଭାବେ ବିଚାର କରାଯିବା ନେଇ ଏମ୍ସ୍ ସ୍ୱଷ୍ଟ କରିବା ପରେ ଆବାସିକ ଡାକ୍ତରମାନେ ତୁରନ୍ତ ସେବାରେ ଯୋଗଦେବାପାଇଁ କୁହାଯାଇଥିଲା ଆମ ସମ୍ବାଦଦାତା ଜଣାଇଛନ୍ତି ଗତ ଗ୍ରର୍ବାର ଦିନ ଏହି ବିଲ୍ ରାଜ୍ୟସଭାର ଅନୁମୋଦନ ଲାଭ କରିବା ପରେ ଏହାର କେତେକ ଧାରାକ୍ ନେଇ ଡାକ୍ତରମାନେ କାର୍ଯ୍ୟବନ୍ଦ୍ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ କରିଆସ୍ତଥିଲେ

ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଗତକାଲି ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ଦକ୍ଷିଣ ଗୁଜରାଟ୍ର ବିଭିନ୍ନ ନଦୀରେ ବନ୍ୟା ଆସିବା ସମ୍ଭାବନା ଥିବାରୁ ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି

ମ୍ନମ୍ଘାଇ ରେନ୍ ମୁମ୍ୟାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ସାଧାରଣ କୀବନଯାତ୍ରା ପ୍ରଭାବିତ ହୋଇଛି ଏଥିସହ ଥାଣେ ପାଲ୍ଘର୍ ରାଇଗଡ଼ ନାଶିକ୍ ସାଙ୍ଗ୍ଲି ସତାରା ଧୁଲେ କୋହ୍ଲାପୁର କିଲ୍ଲାରେ ବହୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି

ଥାଣେ ଓ ପାଲ୍ଘର ଜିଲ୍ଲାର ବହୁ ସ୍ଥାନରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି